ଆସିଆନ୍ ଶୀର୍ଷ ବୈଠକ ଅବସରରେ ଶ୍ରୀ ମୋଦୀ ଭିଏତ୍ନାମ ଓ ଜାପାନ୍ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପକ୍ଷିୟ ଏବଂ ବିଶ୍ୱସରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି

ରାଜ୍ୟ ସରକାରମାନଙ୍କୁ ଏଥିଲାଗି ଦାୟି କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଚ୍ଛନ୍ତି

ପିଏମ୍ ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ବ୍ୟାଙ୍କକ୍ ଠାରେ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଶିଖର ବୈଠକରେ ଯୋଗ ଦେଇଛନ୍ତି ପୂର୍ବରୁ ଶ୍ରୀ ମୋଦୀ ଚତ୍ର୍ଦ୍ଦଶ ପ୍ରର୍ବ ଏସିଆ ଶୀର୍ଷ ସମ୍ମଳିନୀରେ ଉଦ୍ବୋଧନ ଦେଲାବେଳେ ଆକି ବିଶ୍ୱ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟ ଉଲ୍ଲେଖ କରିଥିଲେ ଏକ ସାଧାରଣ ସମାଧାନପନ୍ଥା ଖୋଜି ବାହାର କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଜଣାଇଥିଲେ ପୂର୍ବ ଏସିଆ ଶୀର୍ଷ ସମ୍ମିଳନୀ ହେଉଛି ନେତାମାନଙ୍କ ଦ୍ୱାରା ପରିଚାଳିତ ଏକ ମଞ୍ଚ ଯେଉଁଠି ଆଞ୍ଚଳିକ ସ୍ତରରେ ବିଭିନ୍ନ ଉନ୍ନୟନ ବିଷୟରେ ଆଲୋଚନା ହୋଇଥାଏ ଚଳିତ ବର୍ଷର ଶୀର୍ଷ ବୈଠକ ପାଇଁ ଶୀର୍ଷକ ଥିଲା ପୂର୍ବ ଏସିଆ ଶୀର୍ଷ ସହଯୋଗ ଓ ଆଞ୍ଚଳିକ ତଥା ଆନ୍ତର୍ଜାତିକ ପ୍ରସଙ୍ଗରେ ମତାମତ ବିନିମୟ ପାଇଁ ଭବିଷ୍ୟତ ଦିଗ୍ଦର୍ଶନର ସମୀକ୍ଷା ଏହି ଅବସରରେ ଶ୍ରୀ ମୋଦୀ ଭିଏତନାମ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ କଥାବାର୍ତ୍ତା ବେଳେ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନୂଆ ନୂଆ ନିରାପତ୍ତା ସ୍ଥିତିରେ ସଂକ୍ରାନ୍ତରେ ସେମାନେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ଶାନ୍ତି ସମୃଦ୍ଧି ଓ ବିକାଶ ପାଇଁ ତୂତୀୟ ଦେଶର ଦ୍ୱିପକ୍ଷିୟ ସହଯୋଗକୁ ପରିବ୍ୟାପ୍ତ କରିବା ପାଇଁ ସେମାନେ ସହମତ ହୋଇଥିଲେ ଫଡ଼ନାବିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଆକି ନ୍ନଆଦିଲ୍ଲୀରେ ସାକ୍ଷାତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା କୃଷକମାନଙ୍କ ପାଇଁ ଅଧିକ କେନ୍ଦ୍ରୀୟ ପାର୍ଷି ଦାବି କରିଛନ୍ତି ସାକ୍ଷାତ ପରେ ଶ୍ରୀ ଫଡ଼ନାବିସ୍ ସାମ୍ବାଦିକମାନଙ୍କୁ କହିଛନ୍ତି ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହେବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ରାଉତ ଗଭର୍ଣ୍ଣର ଶିବସେନା ସାଂସଦ ସଂଜୟ ରାଉତ ମହାରାଷ୍ଟ୍ରରର ମନ୍ତ୍ରୀ ରାମଦାଶ କଦମ୍ଙ୍କ ସହ ଆଜି ରାଜ୍ୟପାଳ ଭଗତସିଂହ କୋଶୱାରୀଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟରେ ନୂଆ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ ଅଚଳାବସ୍ଥା କାରି ରହିଥିବା ବେଳେ ଉଭୟ ନେତା ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ଏଠାରେ ସ୍କରଣ ଯୋଗ୍ୟ ସମାନ ସମାନ ମନ୍ତ୍ରୀପଦ ପାଇବା ଏବଂ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ବର୍ଷ୍ଣନ କରିବାକୁ ଶିବସେନା ଦାବି କରୁଛି ଅପୋଜିସନ ମିଟ୍ ବିରୋଧୀ ଦଳର ବରିଷ୍ଣ ନେତାମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ମିଳିତ ହେଇ ଆର୍ଥିକ ଅଭିବୃଦ୍ଧି ହ୍ରାସ ଏବଂ ବ୍ୟାଙ୍କକ୍ଠାରେ ଚାଲିଥିବା ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ କଥାବାର୍ତ୍ତା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି କଂଗ୍ରେସର ଗୁଲାମନବୀ ଆଜାଦ ଅହମ୍ମଦ ପଟେଲ ଓ ରଣଦୀପ ସୁରଜେୱାଲା ଏହି ବୈଠକରେ ଉପସ୍ଥିତ ଥିଲେ ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶୱାହ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ସିପିଆଇଏମ୍ର ଟିକେ ରଙ୍ଗରାଜନ ଆର୍କେଡି ନେତା ମନୋଜ ଝା ଟିଏମ୍ସିର ନଦିମ୍ ଉଲ୍ ହକ୍ ଡିଏମ୍କେର ଟିଆର୍ ବାଲୁ ଓ ଶରଦ ଯାଦବ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ଏହି ବୈଠକ ଡକାଇଥିଲେ ଆମର ସମ୍ଭାଦଦାତା ଜଣାଇଛନ୍ତି ବ୍ୟାଙ୍କକ୍ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମାରେ ସ୍ୱାକ୍ଷର କରିବା ପାଇଁ ଭାରତର ନିଷ୍କଭି ଏବଂ ଦେଶରେ ଆର୍ଥିକ ଅଭିବୃଦ୍ଧି ହ୍ରାସ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ମିଳିତ କୌଶଳ ସ୍ଥିର କରିବା ସକାଶେ ସେମାନେ ଆଲୋଚନା କରିଛନ୍ତି ରାଜନାଥ ଡିଫେନ୍ନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବର୍ତ୍ତମାନ ଯୁଦ୍ଧ ଚରିତ୍ରରେ ପରିବର୍ତ୍ତନ ହେଉଛି ଏବଂ ବର୍ତ୍ତମାନ ଏଭଳି କାରିଗରି ବିଦ୍ୟା ଯୁଗରେ ଖାଲି ଜର୍ରରିକାଳୀନ ସ୍ଥିତି ପାଇଁ ପ୍ରସ୍ତୁତି ହେବା ଅପେକ୍ଷା ବିଭିନ୍ନ ସୂତ୍ରରୁ ବିପଦଗୁଡ଼ିକର ମୁକାବିଲା ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି

ସେ କହିଛନ୍ତି ପ୍ରତିରକ୍ଷା ଶିଳ୍ପ ବର୍ତ୍ତମାନ ଏହି କାରିଗରି ବିଦ୍ୟାଗୁଡ଼ିକୁ ଉପଯୋଗ କରି ନିରାପତ୍ତାକୁ ସୁନିଶିତ କରିବା ଏବଂ ଗୁରୁତ୍ୱପୂର୍୍ଣ୍ଣ ମୌଳିକ ଡାଞ୍ଚାଗୁଡ଼ିକୁ ସ୍ରରକ୍ଷିତ ରଖିବା ଦିଗରେ କାମ କରିବା ପାଇଁ ସମୟ ଉପନିତ ହୋଇଛି ଶ୍ରୀ ସିଂହ କହିଛନ୍ତି ଭବିଷ୍ୟତ ନିରାପତ୍ତା ଭିତ୍ତିକ କାରିଗରି ବିଦ୍ୟା ଆପଣେଇବା ପାଇଁ ଡିକିଟିକରଣର ଆବଶ୍ୟକତା ରହିଛି ଏବଂ ବର୍ତ୍ତମାନ ପାରମ୍ପରିକ ତାଞ୍ଚା ବ୍ୟତିରେକ ଆକାଶ ମାର୍ଗରେ ଜଳପଥରେ ଓ ସାଇବର କ୍ଷେତ୍ରରେ ସଂଗ୍ରାମର ଆହ୍ୱାନ ଦେଖା ଦେଇଥିବାରୁ ପ୍ରତିରକ୍ଷା ଉତ୍ପାଦନ ପାଇଁ ଡିଜିଟାଲ୍ କାରିଗରି ବିଦ୍ୟାର ଆବଶ୍ୟକତା ଦେଖାଦେଇଛି ସେ କହିଛନ୍ତି ବର୍ତ୍ତମାନ ବିଭିନ୍ନ କ୍ଷେତ୍ର ପାଇଁ ସେବାରତ ଶିକ୍ଷସଂସ୍ଥାଗୁଡ଼ିକରେ ଆମଳଚ୍ଚଳ ପରିବର୍ତ୍ତନ ସହ ରକ୍ଷଣାବେକ୍ଷଣା ଓ ମରାମତି ଲାଗି ଭାରତ ଏକ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ଏସ୍ସି ପଲ୍ୟସନ୍ ସ୍ରପ୍ରିମ୍କୋର୍ଟ ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କର୍ତ୍ତ୍ୱପକ୍ଷଗୁଡ଼ିକର ବିଫଳତା ପାଇଁ ତୀବ୍ର ସମାଲୋଚନା କରି କହିଛନ୍ତି ଏହି ପ୍ରଦୃଷଣ ଯୋଗୁଁ ଲୋକମାନେ ତାଙ୍କ ମୂଲ୍ୟବାନ ଜୀବନର କିଛି ବର୍ଷ ହରଉଛନ୍ତି କଷ୍ଟିସ୍ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କ ଖଶ୍ଚପୀଠ କହିଛନ୍ତି କର୍ତ୍ତୃପକ୍ଷମାନଙ୍କର ଅବହେଳାକୁ କଦାପି ସହ୍ୟ କରାଯିବ ନାହିଁ ଏବଂ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ଦାୟୀ କରାଯିବ ଦିଲ୍ଲୀ କାତୀୟ ରାଜଧାନୀ କ୍ଷେତ୍ରରେ ପ୍ରଦ୍ଷଣ ଏକ ଅତ୍ୟାଚାର ବୋଲି ବର୍ଷ୍ଣନା କରି ସ୍ୱପ୍ରିମ୍କୋର୍ଟ କହିଛନ୍ତି ଘର ଭିତରେ ମଧ୍ୟ କୌଶସି ଲୋକ ପ୍ରଦୃଷଣ ଯୋଗୁଁ ନିରାପଦରେ ରହିପାର୍ ନାହାନ୍ତି ପଞ୍ଜାବ ହରିଆଣା ଓ ପଣ୍ଢିମ ଉତ୍ତରପ୍ରଦେଶରେ ଫସଲର ଅବଶିଷ୍ଟାଂଶ ପୋଡ଼ି ଘଟଣାକୁ ସୁପ୍ରିମ୍କୋର୍ଟ ଅତି ଗୁରୁତର ଘଟଣା ବୋଲି ବର୍ଣ୍ଣନା କରିଛନ୍ତି ଅଡ୍ ଇଭିନ୍ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦ୍ଧକ୍ଷଣକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ଅଡ୍ ଇଭିନ୍ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି

ଏହି ଯୋଜନାକୁ ଦୁଇ ଚକିଆ ଯାନ ମହିଳା ଚାଳକ ଥିବା ଗାଡ଼ି ଏବଂ ଆମ୍ଭୁଲାନ୍ଦ ତଥା ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଗାଡ଼ି ଗୁଡ଼ିକ ଉପରେ ଲାଗୁ ହେବ ନାହିଁ ଏହି ସମୟ ଭିତରେ ସର୍ବସାଧାରଣମାନଙ୍କ ପାଇଁ ଦିଲ୍ଲୀ ସରକାର ଅତିରିକ୍ତ ଦୁଇ ହଜାର ବସ ଚଳାଚଳ କରିବାର ବ୍ୟବସ୍ଥା କରିଛନ୍ତି

ଟ୍ୱିଟ୍ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍ କହିଛନ୍ତି ଏହି ଯୋଜନା ସମସ୍ତଙ୍କ ପାଇଁ ଉପକାର ହେବ ଏଣୁ ରାଜ୍ୟବାସୀ ଏହାକୁ ପାଳନ କରନ୍ତୁ

ତେଶେ ଦିଲ୍ଲୀ ଏନ୍ସିଆର୍ରେ ବାୟୁରମାନ ଅତି ଖରାପ ସ୍ତରରେ ରହିଥିବାର ଖବର ମିଳିଛି

ଦୀପାବଳି ସମୟରେ ବାଣ ଫୁଟାଇବା ସାଙ୍ଗକୁ ଫସଲର ଅବଶିଷ୍ଟାଂଶ ପୋଡ଼ି ଓ ପ୍ରତିକୂଳ ପାଗ ଯୋଗୁଁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ ହୋଇଥିବା କୁହାଯାଉଛି ପ୍ରଦୃଷଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ପରିବେଶ ପ୍ରଦୃଷ୍ଣ ନିବାରଣ ଓ ନିୟନ୍ତ୍ରଣ କର୍ତ୍ତ୍ୱପକ୍ଷ ଆସନ୍ତାକାଲି ପର୍ଯ୍ୟନ୍ତ ଦିଲ୍ଲୀ ଓ ଏନ୍ସିଆର୍ରେ ସବୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଶାହା ଏସ୍ସିଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସାଂଘାଇ ସହଯୋଗ ସଂଗଠନକୁ ଭାରତ ସ୍ୱତନ୍ତ ଗୁରୁତ୍ୱ ଦେଉଛି ଏବଂ ଦୁର୍ବିପାକ କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛି

ଏନ୍ସିଏମ୍ସି ସାଇକ୍ଲୋନ୍ ଗୁଜରାଟ ମହାରାଷ୍ଟ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ଡାମନ୍ଡ୍ୟ ଉପରେ ସୃଷ୍ଟି ହୋଇଥିବା ମହା ପ୍ରର୍ଷ୍ଣ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଆକି ନ୍ତଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି କ୍ୟାବିନେଟ୍ ସଚିବ ରାଜୀବ ଗୌବା ଜାତୀୟ ସଂକଟ ପରିଚାଳନା କମିଟି ଏନ୍ସିଏମ୍ସି ବୈଠକରେ ଅଧ୍ୟକ୍ଷତା କଲାବେଳେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସ୍ଥଳେ ତୁରନ୍ତ ସହାୟତା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ଏହି ବାତ୍ୟା ପୂର୍ବ ମଧ୍ୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି ଏବଂ ପଣ୍ଢିମ ଓ ଉତ୍ତରପଣ୍ଢିମ ଦିଗକୁ ଗତି କରୁଛି ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଘନିଭ୍ରତ ହେବ ଏହାପରେ ଏହି ଘର୍ଷ୍ଣବାତ୍ୟା ଧୀରେ ଧୀରେ ଦୁର୍ବଳ ହେବ ଏବଂ ବୁଧବାର ମଧ୍ୟରାତ୍ରିରୁ ବଡ଼ି ଭୋର ସୁଦ୍ଧା ଗୁଜରାଟ ଓ ମହାରାଷ୍ଟ୍ର ଉପକୃଳ ଅତିକ୍ରମ କରିବ

ଗୁକରାଟ ଓ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବମାନଙ୍କୁ ଉପଯୁକ୍ତ ପଦକ୍ଷେପ ନେବାପାଇଁ ପରାମର୍ଶ ଦିଆଯିବା ସଙ୍ଗେ ସଙ୍ଗେ ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଓ ଉପକୂଳରକ୍ଷୀ ବାହିନୀର ଯବାନମାନଙ୍କ ସହ ନୌବାହିନୀର ଜାହାଜଗୁଡ଼ିକୁ ସଜାଗ ରଖାଯାଇଛି

ଚାଇନା ଓପନ୍ ଆସନ୍ତାକାଲି ଫ୍ରକୌଠାରେ ଆରନ୍ଭ ହେଉଥିବା ଚାଇନା ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗୀତାରେ ଭାରତର ପିଭି ସିନ୍ଧୁ ଓ ସାଇନା ନେହେୱାଲ୍ ସେମାନଙ୍କର ଅଭିଯାନ ଆରମ୍ଭ କରିବେ ଅଗଷ୍ଟ ମାସରେ ସ୍ୱର୍ଷ୍ଣ ପଦକ ବିଜେତା ବିଶ୍ୱ ଚମ୍ପିୟାନ୍ ପିଭି ସିନ୍ଧୁ ଜର୍ମାନୀର ଇଭୋନେ ଲିଙ୍କୁ ମୁକାବିଲା କରୁଥିବା ବେଳେ ସାଇନା ଚୀନ୍ର କାଇ ୟାନ୍ ୟାନ୍ଙ୍କ ସହ ମୁକାବିଲା କରିବେ

ସାତ୍ୱିକ ସାଇରାଜ ରାଙ୍କି ରେଡ୍ରୀ ଓ ଚିରାଗ୍ ସେଟ୍ଟୀଙ୍କ ପୁରୁଷ ଡବଲ୍ସ ମ୍ୟାଚ୍ ପ୍ରତି ସମସ୍ତଙ୍କର ଉତ୍କଣ୍ଠା ରହିବ ବୋଲି ଆଶା କରାଯାଉଛି